କମ୍ମୁର ଆନ୍ତର୍ଜାତିକ ସୀମାରେଖା ନିକଟ ଅଖନୁରର କାଣାଛକ ସେକ୍ଟର ଏବଂ ପର୍ଗ୍ୱାଲ୍ ଇଲାକାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ପାକ୍ ସୈନ୍ୟମାନେ ଏହି କାଣ୍ଡ ଭିଆଇଛନ୍ତି

ଭାରତୀୟ ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ ଏଥିରେ ବିଏସ୍ଏଫ୍ର ସହକାରୀ ସବ୍ଇନ୍ସ୍ଟେକ୍ଟର ଏବଂ ଯବାନ ଭିକେ ପାଣ୍ଡେ ଗୁରୁତର ଭାବେ ଆହତ ହୋଇଥିଲେ ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା ସମଗ୍ର ପର୍ଗ୍ୱାଲ୍ ସେକ୍ଟରରେ ପାକ୍ସେନା ପକ୍ଷରୁ ପ୍ରବଳ ଗୁଳିଗୋଳା ମାଡ଼ ଅବ୍ୟାହତ ରହିଛି

ଭାରତୀୟ ଯବାନମାନେ ଅତ୍ୟନ୍ତ ସଫଳତାର ସହ ସେମାନଙ୍କର କଡ଼ା ଜବାବ ଦେଉଥିବାର ଖବର ମିଳିଛି

ଏହି ଗିରଫ ବ୍ୟକ୍ତିଜଣକ ଜଣେ ଆତଙ୍କବାଦୀ ଏବଂ ତା'ର ନାଁ ତାରିକ୍ ଅହନ୍ମଦ ଦାର୍ ତା' ଘର କାଶ୍ମୀରର ଚିଲିପ୍ରରା ଅଞ୍ଚଳରେ ସେନାଶିବିର ଆକ୍ରମଣ ଘଟଣାରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସେ ସାହାଯ୍ୟ ସହଯୋଗ କରିଥିବା କଶାପଡ଼ିଛି ଜେରାବେଳେ ସେ କହିଛି ଏହି ଆକ୍ରମଣରେ ପାକ୍ ଆତଙ୍କବାଦୀ ସଙ୍ଗଠନ ଜୈସ୍ ଇ ମହମ୍ମଦ ଗୋଷ୍ଠୀ ସମ୍ପୃକ୍ତ ଥିଲା ଏହି ଘଟଣାର ପୂର୍ବରୁ ଏନ୍ଆଇଏ ଅନ୍ୟ କଣେ ଅଭିଯୁକ୍ତ ମୁନିର୍ ଉଲ୍ ହାସାନ୍ଙ୍କୁ କୁପ୍ୱାଡ଼ାରୁ ଗିରଫ କରିଥିଲା

ଓଡ଼ିଶା ଉପକୂଳରେ ଥିବା ଡକ୍ଟର ଅବଦୁଲ୍ କଲାମ ଦ୍ୱୀପସ୍ଥିତ ସମନ୍ୱିତ କ୍ଷେପଣାସ୍ତ କେନ୍ଦ୍ରରୁ ଏହାକୁ ପରୀକ୍ଷା କରାଯାଇଛି

ଏହି ପରୀକ୍ଷା ସମ୍ପର୍ଣ୍ଣ ସଫଳ ହୋଇଛି ବୋଲି ସେମାନେ କହିଛନ୍ତି

ସ୍ୱଷମା ଭିଜିଟ୍ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଜି ପାଞ୍ଚଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ଏହି ଗସ୍ତକାଳରେ ସେ ଦକ୍ଷିଣ ଆଫ୍ରିକାର ତୁଙ୍ଗନେତାମାନଙ୍କୁ ଭେଟିବେ ତାଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ନିବିଡ଼ ଓ ଦୀର୍ଘ ସମ୍ପର୍କକୁ ଅଧିକ ମଜବୁତ୍ କରିବ ବୋଲି ଆଶା କରାଯାଉଛି ବୈଦେଶିକ ବିଭାଗ ମୁଖପାତ୍ର ରବୀଶ କୁମାର କହିଛନ୍ତି ଶ୍ରୀମତୀ ସ୍ୱରାଜ ଆସନ୍ତାକାଲି ବ୍ରିକ୍ସ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଯୋଗଦେବେ ଏବଂ ଏହାଛଡ଼ା ସେ ଆଇବିଏସ୍ଏ ମନ୍ତ୍ରୀୟ ବୈଠକରେ ଅଧ୍ୟକ୍ଷତା କରିବେ ଗସ୍ତକାଳରେ ଶ୍ରୀମତୀ ସ୍ୱରାଜ ଦକ୍ଷିଣ ଆଫ୍ରିକାର ଐତିହ୍ୟସ୍ଥଳ ଫିନିକ୍ ସେଟଲ୍ମେଣ୍ଟ ଅଞ୍ଚଳ ବୁଲି ଦେଖିବେ ସେହି ସ୍ଥାନରେ ଏକଦା ମହାତ୍ମାଗାନ୍ଧି ରହ୍ରଥିଲେ ଏବଂ ସେଠାରେ ତାଙ୍କର ଅହିଂସା ବିଚାରର ଉଦ୍ରେକ ଘଟିଥିଲା

ଲୋକଙ୍କ ପାଖରେ ସରକାରଙ୍କ ସଫଳତାର ବାର୍ତ୍ତା ପହଞ୍ଚାଇବା କାର୍ଯ୍ୟକ୍ରମର ଏହା ଏକ ଅଂଶବିଶେଷ ପାଟନାଠାରେ କୃଷିମନ୍ତ୍ରୀ ରାଧାମୋହନ ସିଂହ କହିଛନ୍ତି ଏନ୍ଡିଏ ସରକାର ଅମଳରେ ଦେଶରେ କୃଷି ଉତ୍ପାଦନ ବଢ଼ିଛି ଏହାଛଡ଼ା କୃଷିକ୍ଷେତ୍ରରେ ସରକାର ନୂଆ ନୂଆ ନୀତିମାନ କାର୍ଯ୍ୟକାରୀ କରିଛନ୍ତି

କୃଷକମାନଙ୍କ ଆୟ ବୃଦ୍ଧି ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି ମଧ୍ୟ ସେ କହିଛନ୍ତି

କେନ୍ଦ୍ର ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଯୋଗୁଁ ଏହି ସମୟରେ ଦେଶ ବିଭିନ୍ନ କ୍ଷେତ୍ରରେ ପ୍ରଗତି ପଥରେ ଆଗେଇ ଚାଲିଛି ଭାରତର ଡିକିପି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇବା ସହ ସର୍ବାଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜ ନିବେଶ ପ୍ରସ୍ତାବ ଆସିଛି ବୋଲି ସେ କହିଚ୍ଛନ୍ତି ଛତିଶଗଡ଼ ଏନ୍କାଉଣ୍ଟର ଛତିଶଗଡ଼ର ସୁକ୍ମା କିଲ୍ଲା ଅନ୍ତର୍ଗତ ବସ୍ତର ଡିଭିଜନ୍ରେ ଗତକାଲି ରାତିରେ ମାଓବାଦୀମାନଙ୍କ ସହ ସଂଘର୍ଷରେ ଦୁଇ ଜଣ ନିରାପତ୍ତା ଯବାନ ଆହତ ହୋଇଛନ୍ତି କସ୍ତାରାମ ଅଞ୍ଚଳରେ ସେହି ସଂଘର୍ଷ ଘଟିଥିବା ପୁଲିସ୍ ଜଣାଇଛି ସ୍ୱତନ୍ତ୍ର ଟାସ୍କ ଫୋର୍ସ ବାହିନୀର ଜଣେ ପ୍ଲାଟୁନ୍ କମାଣର୍କ ସମେତ ଆଉ ଜଣେ ଯବାନ ଆହତ ହୋଇଛନ୍ତି

ଏହାଛଡ଼ା ସେମାନେ ପ୍ଲାଷ୍ଟିକ୍ ପ୍ରଦ୍ଦଷର ଜନିତ ବିପଦରୁ ସମାଜ ଓ ଦେଶକୁ ରକ୍ଷା କରିବାପାଇଁ ସରକାରଙ୍କୁ ସାହାଯ୍ୟ କରିବାକୁ ସେ ନିବେଦନ କରିଛନ୍ତି

ଆସନ୍ତା ମଙ୍ଗଳବାର ବିଶ୍ୱ ପରିବେଶ ଦିବସ ପାଳନର ପ୍ରାକ୍ ପ୍ରସ୍ତୁତିସ୍ୱରୂପ ଏହି ମିନି ମାରାଥନ୍ ଆୟୋଜିତ ହୋଇଛି

ଆମେରିକା ପ୍ରତିରକ୍ଷା ମନ୍ତ୍ରୀ କିମ୍ ମାଟିସ୍ ସିଙ୍ଗାପୁରଠାରେ ଅନୁଷ୍ଠିତ ନିରାପତ୍ତା ସମ୍ମିଳନୀ ଅବସରରେ ଏହି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ୍ ଉନ୍ଙ୍କ ମଧ୍ୟରେ ହେବାକୁ ଥିବା ଶିଖର ବାର୍ତ୍ତା ପରିପ୍ରେକ୍ଷୀରେ ସିଙ୍ଗାପୁରଠାରେ ଏକାଧିକ ପକ୍ଷଙ୍କୁ ନେଇ ପ୍ରାକ୍ କଥାବାର୍ତ୍ତା ଚାଳିଛି ଯେପର୍ଯ୍ୟନ୍ତ ଉତ୍ତର କୋରିଆ ତା'ର ଆଣବିକ କାର୍ଯ୍ୟକ୍ରମ ବନ୍ଦ୍ ନ କରିଛି ସେଯାଏ ତା' ବିରୋଧରେ ଲାଗୁ ହୋଇଥିବା ଜାତିସଂଘ ନିରାପତ୍ତା ପରିଷଦର ଆନ୍ତର୍ଜାତିକ କଟକଣା ଓ ବାସନ୍ଦ ବ୍ୟବସ୍ଥା ଲାଗୁ ରହିବ ସିଙ୍ଗାପୁର ନିରାପତ୍ତା ଆଲୋଚନାରେ ଦକ୍ଷିଣ କୋରିଆ ଓ ଜାପାନ୍ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଯୋଗ ଦେଇଛନ୍ତି

ଗତକାଲି କୋଲକାତାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ମାନବ ସମ୍ଭଳ ବିକାଶମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି ଶିକ୍ଷା ବ୍ୟାପକ ହେବା ଉଚିତ ଏବଂ ବୌଦ୍ଧିକ ଓ ବିଶ୍ଲେଷଣାତ୍କକ ଦକ୍ଷତା ହାସଲ ହେଲେ ପ୍ରକୃତ ଶିକ୍ଷା ସାଧନ ହୋଇପାରିବ

ଡିଏମ୍କେ ମୁଖ୍ୟ ଏମ୍ କରୁଣାନିଧିଙ୍କର ମଧ୍ୟ ଆଜି ଜନ୍ମଦିନ

ସରଳ ଶସ୍ତା ନିର୍ଭରଯୋଗ୍ୟ ପ୍ରଦୃଷଣରହିତ ଏବଂ ପରିବେଶକୁ ସୁହାଇଲା ଭଳି ନିରନ୍ତର ପରିବହନ ବ୍ୟବସ୍ଥା ଅଭ୍ୟାସ କରିବା ଲକ୍ଷ୍ୟରେ ବିଶ୍ୱ ସାଇକେଲ୍ ଦିବସ ପାଳନପାଇଁ ଜାତିସଂଘ ସମ୍ପ୍ରତି ଘୋଷଣା କରିଥିଲା ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଆଜି ସକାଳେ ନ୍ତଆଦିଲ୍ଲୀର କନ୍ଦଟ ପ୍ଲେସ୍ରୁ ଏକ ସାଇକେଲ୍ ର୍ୟାଲିର ଶୁଭାରୟ କରିଥିଲେ ପରିବେଶ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ୍ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ର୍ୟାଲିରେ ଯୋଗ ଦେଇଥିଲେ